ଗଜପତି ଜିଲ୍ଲାରେ ବନ୍ୟା ପରିସ୍ଥିତି ଅନୁଧ୍ଧାନ କରିବା ପାଇଁ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାତ୍ୀ ଆଜି ଗସ୍ତ କରିଛନ୍ତି

ଗତରାତିରେ ଛତ୍ରପୁରଠାରେ ଏକ ସମୀକ୍ଷା ବୈଠକରେ ମନ୍ତୀ ଶ୍ରୀ ମହାନ୍ତି ଗଞ୍ଞାମ କିଲ୍ଲା ବନ୍ୟା କୁଷ୍ଟ ଅଞ୍ଞଳରେ ଚାଲିଥିବା ଉଦ୍ଧାର ଥଇଥାନ ଏବଂ ରିଲିଫ୍ ଯୋଗାଣ କାର୍ଯ୍ୟର ଅଗ୍ରଗତି ସଂପର୍କରେ ପଚାରି ବୃଝିଥିଲେ

ଏହି ବର୍ବ୍ବିତ ଭତ୍ତା ଜୁଲାଇ ପହିଲାରୁ ପିଛିଲା ଭାବେ ଲାଗୁ ହେବ

ଜଶେ ଫାର୍ମାସିଷ୍ ବାଳକକୁ ଭୁଲ୍ ଇଞେକ୍ସନ୍ ଦେବା ଫଳରେ ଏହି ଘଟଶା ଘଟିଥିବା କୁହାଯାଉଛି

ଭଦ୍ରକ ଯାଜପୁର କେନ୍ଦୁଝର ରୋଡ୍ ଭୁବନେଶ୍ୱର ଖୋଦ୍ଧା ରୋଡ୍ ବ୍ରହ୍କପୁର ଷେସନ୍ରେ ଏହି ଟ୍ରେନ୍ ଅଟକିବ

ଦୁର୍ଗାଙ୍କ ଆଗମନ ନେଇ କଟକ ସହର ଚଳଚଞଳ ହୋଇଉଠିଛି ସହର ବଜାର ସ୍ବସଜିତ ଆଲୋକମାଳାରେ ରଙ୍ଗୀନ ହୋଇଉଠିଛି

କାଳରାତ୍ରି ବେଶରେ ମାଙ୍କ ମୁହଁ କଳାରଙ୍ଫର ହୋଇଥିବାବେଳେ ତାଙ୍କ ବସ୍ତ ଓ ଅଳଙ୍କାର ମଧ କଳା ରଙ୍ଗର ହୋଇଥାଏ ଏହି ବେଶରେ ମା ଗଧ ଉପରେ ବସନ୍ତି ଓ ହାତରେ ଖଣ୍ତା ଧାରଣ କରନ୍ତି ମାଙକ ଏହି ବେଶକ୍ ଦଶିନ କଲେ ଭକ୍ତମାନଙ୍କୁ କଷ ଦେଉଥିବା ଦୁଷ୍ ଶକ୍ତି ପଳାୟନ କରିଥାଏ ଓ ମନୋସ୍କାମନା ପୂର୍ଶ୍ୱ ହେବା ସହିତ ସିବ୍ଧି ପ୍ରାପ୍ତ ହୋଇଥାଏ ବୋଲି ବିଶ୍ୱାସ ରହିଛି